ସେ କହିଛନ୍ତି ଟିକା ଖୋଲା ବଜାରରେ ମିଳିଲେ ଆଶାୟୀମାନେ ଟିକା କିଶି ନେଇପାରିବେ ବିଶ୍ୱରେ ସ୍ୱୀକୃତ ଟିକାକୁ ଆମ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳୁ ଏପରି ହେଲେ ଟିକା ଯୋଗାଶ ବୃଦ୍ଧି କରାଯାଇ ପାରିବ ବୋଲି ମୁଖ୍ୟମନ୍ତୀ ଲେଖିଛନ୍ତି ଭାରତରେ ଟିକା ଉପାଦନ ନେଇ ପର୍ଯ୍ୟାପ୍ତ ଭିଉିଭ୍ରମି ରହିଛି

ଏହା ଏକ ଜିନ୍ ତ୍ରଟିକନିତ ରୋଗ